ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ

ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ ଲାହୁଲ ସ୍ୱିତି ମଧ୍ୟରେ ଯାନବାହନ ଚଳାଚଳ କରିପାରିବ

ଏହି ସୁଡ଼ଙ୍ଗ ହିମାଳୟର ପିର୍ ପଞ୍ଜାଲ ପର୍ବତ ମାଳାରେ ନିର୍ମାଣ କରାଯାଇଛି

ଅତ୍ୟାଧୁନିକ ବୈଷୟକିଜ୍ଞାନର ବ୍ୟବହାର କରାଯାଇ ଏହି ସୁଡ଼ଙ୍ଗକୁ ନିର୍ମାଣ କରାଯାଇଛି

ଏଥିସହିତ ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆକିଠାରୁ ଆରମ୍ଭ ହୋଇଯାଇଛି

ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରୁ ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍କଲ୍ ଉପଦ୍ରତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ଭେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହେଉଛି କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ନିର୍ବାଚନ କମିଶନ୍ ପ୍ରଥମ ଥରପାଇଁ ପ୍ରାର୍ଥୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ କରିବାର ସୁଯୋଗ ପ୍ରଦାନ କରିଛି

ପ୍ରାର୍ଥୀମାନେ ନିଜ ନିଜ ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୋର୍ଟାଲ୍ରେ ଅନ୍ଲାଇନ୍ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ଏହାବ୍ୟତୀତ ପ୍ରାର୍ଥୀମାନେ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ ସିକ୍ୟୁରିଟି ଅର୍ଥ କମା କରିପାରିବେ ମାସ୍କ ପରିଧାନ କରିବା ଓ କୋବିଡ୍ ସମ୍ବନ୍ଧୀୟ ଅନ୍ୟାନ୍ୟ କଟକଣାଗୁଡ଼ିକର ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି

ନିଉ ଗାଇଡ୍ଲାଇନ୍ସ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ଏହି ନିର୍ଦ୍ଦେଶାବଳୀ ଆଜିଠାରୁ ଲାଗୁ ହୋଇଛି ଓ ଏଥିସହିତ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି ଆଜିଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଅନୁମତି ବିନା କଣ୍ଟେନ୍ମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ କୌଣସି କଟକଣା ଲାଗୁ କରିପାରିବେ ନାହିଁ ବିଭିନ୍ନ ରାଜ୍ୟ ମଧ୍ୟରେ ସାମଗ୍ରୀ ପରିବହନ ଓ ଲୋକମାନଙ୍କର ଯାତାୟାତ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ରାଜ୍ୟ ଭିତରେ ମଧ୍ୟ ଏହି କଟକଶା ଲାଗୁ ହେବ ନାହିଁ କଣ୍ଟେନ୍ମଣ୍ଟ ଜୋନ୍ଗୁଡ଼ିକ ବାହାରେ ସମସ୍ତ କାର୍ଯ୍ୟକଳାପଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି କେବଳ ବିଦେଶ ଯାତ୍ରା ପାଇଁ ଅନୁମତି ନେବାକୁ ପଡ଼ିବ

ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଅନୁଷ୍ଠାନଗୁଡ଼ିକର ସ୍ନାତକୋତ୍ତର ବିଜ୍ଞାନ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର୍ମାନେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ କ୍ଲସ୍ ରୁମ୍ରେ ପ୍ରବେଶ କରିପାରିବେ

ହାଟବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଯଥେଷ୍ଟ ଶାରୀରିକ ଦୂରତା ବକାୟ ରଖିବାକୁ ଏହି ଜାତୀୟ ନିର୍ଦ୍ଦେଶାବଳୀରେ କୁହାଯାଇଛି

ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ସରକାର ଅନୁରୋଧ କରିଛନ୍ତି ଏନ୍ସିଡବ୍ଲ୍ୟ ହାଥରସ୍ ଭିକ୍ଟିମ୍ ଜାତୀୟ ମହିଳା କମିଶନ୍ ଆଜି ଉତ୍ତରପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ହାଥରସ୍ ସାମୁହିକ ବଳାକାରର ଶିକାର ହୋଇଥିବା ବାଳିକାଙ୍କ ମୂତ ଦେହକୁ ମଧ୍ୟ ରାତ୍ରିରେ ସକ୍କାର କରିବା ପଛରେ କ'ଣ କାରଣ ରହିଛି ତାହା ଉପରେ ସ୍ୱଷ୍ଟିକରଣ ଦେବାକୁ କହିଛନ୍ତି ମୃତ ବାଳିକାଙ୍କ ପରିବାରର ସଦସ୍ୟମାନଙ୍କ ଅନୁପସ୍ଥିତିରେ ମଧ୍ୟ ରାତ୍ରିରେ ପୁଲିସ୍ ତାଙ୍କର ଶବ ସତ୍କାର କରିଥିଲା ଯେତେ ଶୀଘ୍ର ସମ୍ଭବ ଏ ସଂକ୍ରାନ୍ତରେ ଜବାବ ଦେବାକୁ ମହିଳା କମିଶନ୍ ରାଜ୍ୟ ପ୍ରଶାସନକୁ କହିଛନ୍ତି

ଏହି ଘଟଣାରୂ ସମାଜରେ ମହିଳାମାନଙ୍କର ସ୍ଥିତି କ'ଣ ରହିଛି ତାହା ସ୍ୱଷ୍ଟ ହୋଇଯାଇଛି ବୋଲି କମିଶନ କହିଚ୍ଛନ୍ତି ରିଜିଜୁ ଯୁବ ବ୍ୟାପାର ଓ କ୍ରିଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର କୃଷକମାନଙ୍କର କଲ୍ୟାଣ ଓ ସେମାନଙ୍କର ଆୟ ଦ୍ୱିଗୁଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ପାର୍ଲାମେଙ୍କରେ ସମ୍ପ୍ରତି ପାସ୍ ହୋଇଥିବା କୃଷି କ୍ଷେତ୍ରର ଆଇନ୍ଗୁଡ଼ିକ କୃଷକମାନଙ୍କ ଜୀବନରେ ଅଭୂତ୍ପୂର୍ବ ପରିବର୍ତ୍ତନ ଆଣିବ ଆଜି ଇଟାନଗରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏହି ଆଇନଗୁଡ଼ିକ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଯେକୌଣସି ସ୍ଥାନରେ ବିକ୍ରୟ କରିବାକୁ ସେମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବ

ଜାନ୍ପୁଠାରେ 'କୃଷକମାନଙ୍କ କ୍ଷମତାପନ୍ନ' ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ବିରୋଧୀ ଦଳମାନେ କୃଷକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ସେ କହିଛନ୍ତି ବିରୋଧୀ ଦଳମାନେ ଯେଉଁସବୁ ଅଭିଯୋଗ ଆଣୁଛନ୍ତି' ସରକାର ଆଣିଥିବା କୃଷି ଆଇନ୍ଗୁଡ଼ିକରେ ସେଭଳି କୌଶସି ବିଷୟ ନାହିଁ

ମନ୍ତ୍ରଣାଳୟ କହିଛି କୋବିଡ୍ର ମ୍ରକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର କମିବାରେ ଲାଗିଛି